ଅର୍ଥମନ୍ତ୍ରୀ ପିୟୁଷ୍ ଗୋୟଲ୍ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ସମସ୍ୟା ଓ ସେଗୁଡ଼ିକର ସମାଧାନ ସମେତ ଆହୁରି ଅନେକ ବିଷୟ ଉପରେ ଆଲୋଚନା ହେଉଛି ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ୍ କୁମାର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀମାନଙ୍କ ଗୋଷୀର ସୁପାରିସଗୁଡ଼ିକ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି ରୂପୟେ କାର୍ଡ଼ ଓ ଭୀମ୍ ଅପ୍ ମାଧ୍ୟମରେ କରାଯାଉଥିବା ପେମେଣ୍ଟଗୁଡ଼ିକ କ୍ଷେତ୍ରରେ କିଛି ଅର୍ଥ ଫେରସ୍ତ ଭଳି ପ୍ରୋହାହନ ପାଇଁ ମନ୍ତ୍ରୀମାନଙ୍କର ଗୋଷୀ ସ୍ୱପାରିସ କରିଥିଲେ

ବିହାର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରରେ ଡିଜିଟାଲ୍ ପେମେଣ୍ଟକ୍ ଉହାହିତ କରିବାପାଇଁ ଏଭଳି ପ୍ରସ୍ତାବ ଦିଆଯାଇଛି

ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି କେଏମ୍ କୋଶେଫ୍ ମାଡ୍ରାସ୍ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ୍ ଶରନ୍ଙ୍କୁ ସୁପ୍ରିମ୍କୋର୍ଟରେ ନିଯୁକ୍ତି ଦିଆଯିବା ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଗତରାତିରେ ରାଷ୍ଟ୍ରପତି ସେମାନଙ୍କର ନିଯୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟପତି ଏମ୍ ଭେଙ୍କିୟା ନାଇଡ଼ ରାଜ୍ୟସଭାରେ ଆଲୋଚନା କରିବା ବିତର୍କ କରିବା ଓ ଲୋକମାନଙ୍କର ସମସ୍ୟା ଉତ୍ଥାପନ କରିବାପାଇଁ ନବନିର୍ବାଚିତ ସଦସ୍ୟମାନଙ୍କ ପରାମର୍ଶ ଦେଇଛନ୍ତି ସଂସଦୀୟ କାର୍ଯ୍ୟ ଓ ପଦ୍ଧତି ସଂକ୍ରାନ୍ତ ଦୂଇଦିନିଆ ଅଭ୍ୟାସ କାର୍ଯ୍ୟକ୍ରମକୃ ଉଦ୍ଘାଟନ କରି ସେ ଏହା କହିଛନ୍ତି ନବନିର୍ବାଚିତ ସଦସ୍ୟମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ସଦସ୍ୟମାନେ ପ୍ରକ୍ରିୟାରୁ ଅଧିକରୁ ଅଧିକ ଶିକ୍ଷାଲାଭ କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି ତାଙ୍କର ରାଜନୈତିକ ଜୀବନ ବିଷୟରେ ବ୍ୟାଖ୍ୟା କରି ଶ୍ରୀ ନାଇଡ଼ କହିଛନ୍ତି ଆକି ସେ ଯାହା ହୋଇଛନ୍ତି ତାହା ତାଙ୍କର କଠୋର ପରିଶ୍ରମ ଓ ଶିକ୍ଷା କରିବାର ଆଗ୍ରହ ଯୋଗୁଁ ସମ୍ଭବ ହୋଇଛି ବହ୍ର ବରିଷ୍ଣ ପାର୍ଲାମେଣ୍ଟ ସଦସ୍ୟ ଓ ଅମଲାତନ୍ତ୍ର କର୍ମଚାରୀ ଏଥିରେ ଉଦ୍ବୋଧନ ଦେବେ ଏସ୍ସି ରିଜର୍ଭେସନ୍ ସରକାରୀ ଚାକିରିରେ ଅନୁସ୍ଚିତ କାତି ଓ ଉପଜାତି ବର୍ଗର ଲୋକମାନଙ୍କୁ ପଦୋନ୍ତିରେ ସଂରକ୍ଷଣ ଯୋଗାଇ ଦେବାକୁ କେନ୍ଦ୍ର ସରକାର ସୁପ୍ରମ୍କୋର୍ଟରେ ଦୃଢ଼ ଯୁକ୍ତି ବାଡ଼ିଛନ୍ତି

କାରଣ ଏହା ନ ହେଲେ ସଂରକ୍ଷଣ ଦେବାର ପ୍ରକୃତ ଉଦ୍ଦେଶ୍ୟ ସାଧନ ହେବ ନାହିଁ ଅନୁସ୍ଟିତ କାତି ଓ ଉପଜାତି ବର୍ଗର ଲୋକମାନେ ହଜାର ହଜାର ବର୍ଷ ଧରି ଅତ୍ୟାଚାରର ଶିକାର ହୋଇ ଆସୁଥିବାରୁ ଏହି ତ୍ରଟିକୁ ସୁଧାରିବାପାଇଁ ସଂରକ୍ଷଣ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି

ଏଥିପାଇଁ ଅନୁନ୍ନତ ଅବସ୍ଥା ଯଥେଷ୍ଟ ପ୍ରତିନିଧିତ୍ୱ ନ ଥିବା ଓ ମୋଟାମୋଟି ପ୍ରଶାସନିକ ଦକ୍ଷତା ଆଦି କାରଣ ଦର୍ଶାଯାଇଥିଲା ଖଣ୍ଡପୀଠ କହିଛନ୍ତି ରାୟ ଅନୁସାରେ ଅନୁସ୍ରଚିତ କାତି ଓ ଉପଜାତି ବର୍ଗର କର୍ମଚାରୀମାନଙ୍କୁ କେବଳ ରାଜ୍ୟମାନେ ପଦୋନ୍ନତିରେ ସଂରକ୍ଷଣ ଦେଇପାରିବେ

ସେ ଆଇଆଇଟି ହାଇଦ୍ରାବାଦର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେବେ ବୋଲାରାମ୍ଠାରେ ରାଷ୍ଟ୍ରପତି ନିଲୟମ୍ରେ ସେ କିଛି ଚାରାରୋପଣ କରିବେ

ଗତକାଲି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ରାତିରେ ବନ୍ଦ୍ ରହିଥିଲା ଓ ସକାଳ୍ଧ ପୁଣି ଆରମ୍ଭ ହୋଇଥିଲା ସତର୍କତାମଳକ ପଦକ୍ଷେପସ୍ୱର୍ପ କିଲ୍ଲାରେ ଇଷ୍ଟରନେଟ୍ ସେବାକୁ ବାତିଲ୍ କରାଯାଇଛି ଅଞ୍ଚଳରେ ସନ୍ତ୍ରାସବାଦୀମାନଙ୍କ ଉପସ୍ଥିତି ବିଷୟରେ ଖବର ମିଳିବା ପରେ କାର୍ଯ୍ୟାନ୍ରଷ୍ଠାନ ଆରମ୍ଭ କରାଯାଇଥିଲା ଜେକେ ଆରେଷ୍ଟ ଜନ୍ମୁ କାଶ୍ମୀରରେ ଶ୍ରୀନଗରର ପାନ୍ତୁଚୌକ୍ଠାରେ ନିରାପତ୍ତା ବାହିନୀର ଏକ ଦଳଦ୍ୱାରା ଦୁଇ ଜଣ ଅଜ୍ଞାତ ସନ୍ତାସବାଦୀ ଗିରଫ ହୋଇଛନ୍ତି ସେମାନଙ୍କ ନିକଟରୁ ଦୁଇଟି ହାଣ୍ଡ୍ ଗ୍ରେନେଡ୍ ଉଦ୍ଧାର କରାଯାଇଛି ନିରାପତ୍ତା ସ୍ନତ୍ରରେ କୁହାଯାଇଛି ସେହି ସନ୍ତାସବାଦୀମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରି ନାହିଁ ଆଧାର ୟୁଆଇଡିଏଆଇ ମହାରାଷ୍ଟ୍ର ପୁଲିସ୍ର ସାଇବର ନିରାପତ୍ତା ସେଲ୍ ଏକ ପରାମର୍ଶ ସୂଚୀ ଜାରି କରି ସ୍ୱୟଂକୃତ ଭାବେ ମୋବାଇଲ୍ ଫୋନ୍ର କଣ୍ଟାକୃ ଲିଷ୍ଟରେ ୟୁଆଇଡିଏଆଇ ନାମରେ ଯଦି କୌଣସି ନମ୍ଘର ଷ୍ଟୋର୍ ହୋଇଛି ତାହାକୁ ଡିଲିଟ୍ କରିଦେବାପାଇଁ କହିଛି ଗତକାଲି ଆଧାର କାରି କରୁଥିବା ୟୁଆଇଡିଏଆଇ କହିଥିଲା ଗ୍ରାହକମାନଙ୍କ ମୋବାଇଲ୍ ଫୋନ୍ରେ କୌଣସି କୌଣସି ଟୋଲ୍ ଫ୍ରି ନମ୍ଘର ଆଡ଼୍ କରିବାକୁ ଏହା ଟେଲିକମ୍ ସେବା ପ୍ରଦାନକାରୀ କିମ୍ବା ମୋବାଇଲ୍ ଫୋନ୍ ନିର୍ମାତା କମ୍ପାନୀକୁ କହି ନାହିଁ

ଗ୍ରାହକମାନେ ଏହି ନମ୍ଭରକୁ ଡିଲିଟ୍ କରିଦେବାକୁ ପରାମର୍ଶ ଦିଆଯାଇଛି

ଗତକାଲି ଆମେରିକା ପ୍ରଶାସନର୍ତ ଜାରି କରାଯାଇଥିବା ସଂଘୀୟ ବିଜ୍ଞପ୍ତି ଅନୁସାରେ ଏବେ ଭାରତ ଉଚ୍ଚ ଜ୍ଞାନକୌଶଳଯୁକ୍ତ ସାମଗ୍ରୀଗୁଡ଼ିକୁ ଆମେରିକାରୁ କିଣିପାରିବ ସେହିସବୁ ସାମଗ୍ରୀ ଉଭୟ ବେସାମରିକ ଓ ସାମରିକ ତଥା ମହାକାଶ କ୍ଷେତ୍ରର ହେବ

ସେଗୁଡ଼ିକ ହେଲା କ୍ଷେପଣାସ୍ତ ଜ୍ଞାନକୌଶଳ ନିୟନ୍ତ୍ରଣ ନୀତି ୱାସେନର୍ ବ୍ୟବସ୍ଥା ଓ ଅଷ୍ଟ୍ରେଲିୟା ଗ୍ରପ୍ ଭାରତକୁ ଏହି ମର୍ଯ୍ୟାଦା ପ୍ରଦାନ ଯୋଗୁ ଆମେରିକା ସହ ଏହାର ସାମରିକ ଆଧୁନିକୀକରଣ ସହଯୋଗରେ ଉନ୍ନତି ଘଟିବ ଓ ଏହାକୁ ଅତ୍ୟାଧୁନିକ ପ୍ରତିରକ୍ଷା ସାମଗ୍ରୀ ମିଳିପାରିବ ଇଣ୍ଡିଆ ଏଆଇବିଡି ଭାରତ ଦୂଇ ବର୍ଷ ପାଇଁ ଏସୀୟ ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ବିକାଶ ପ୍ରତିଷ୍ଠାନର ସଭାପତି ନିର୍ବାଚିତ ହୋଇଛି

ଆକାଶବାଣୀ ମହାନିର୍ଦ୍ଦେଶକ ଏଫ୍ ଶେହରିୟାର୍ ଭାରତକୁ ପ୍ରତିନିଧିତ୍ୱ କରିଥିବାବେଳେ ଶ୍ରୀଲଙ୍କା ଉପସଭାପତି ଲାଭ କରିଛି

ଏହା ଏକ ଆଞ୍ଚଳିକ ତଥା ଆନ୍ତଃ ସରକାରୀ ସଙ୍ଗଠନ ଭାବେ ପ୍ରତିଷ୍ଠା ହୋଇଥିଲା ଓ ସମଗ୍ର ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମର ଏକ ଉନ୍ନତ ବାତାବରଣ ସ୍ଥାପନ ଏହାର ମ୍ବଳଲକ୍ଷ୍ୟ ଥିଲା

ବ୍ୟାଡ୍ମିଣ୍ଟନ ଭାରତୀୟ ବ୍ୟାଡ୍ମିଣ୍ଟନ ପ୍ରତିଯୋଗୀ ପିଭି ସିନ୍ଧୁ ଚୀନ୍ର ନଞ୍ଜିଙ୍ଗ୍ରେ ଚାଲିଥିବା ବିଶ୍ୱ ବ୍ୟାଡ୍ମିଷ୍ଟନ ଚାମ୍ପିୟନ୍ସିପ୍ର ସେମିଫାଇନାଲ୍ରେ ଜାପାନ୍ର ଅକାନେ ୟାମାଗୁଚିଙ୍କୁ ଭେଟିବେ

ପ୍ରତିଯୋଗିତାରେ ପିଭି ସିନ୍ଧୁ ଭାରତରୁ ଏକମାତ୍ର ପ୍ରତିଯୋଗୀ ଭାବେ ତିଷ୍ଠି ରହିଛନ୍ତି ସାଇନା ନେହୱାଲ୍ ଓ ମିକୃଡ୍ ଡବଲ୍ସ୍ ଯୋଡ଼ି ଅଶ୍ୱିନୀ ପୋନାସ୍ପା ଓ ସାତ୍ତ୍ୱିକ ସାଇରାଜ୍ ରାଙ୍କିରେଡ୍ରୀ ଗତକାଲି କ୍ୱାର୍ଟର ଫାଇନାଲ୍ରେ ପ୍ରତିଯୋଗିତାରୁ ବାଦ୍ ପଡ଼ିଥିଲେ